ପିଏମ୍ ୟୁଏନ୍କିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଇରାନ୍ ରାଷ୍ଟ୍ରପତି ହାସନ ରୋହାନିଙ୍କୁ ନ୍ୟୁୟର୍କରେ ସାକ୍ଷାତ କରିବେ ସେ ମଧ୍ୟ ସାଇପ୍ରସ୍ ରାଷ୍ଟ୍ରପତି ନିକୋଶ ଆନାଷ୍ଟାସିଆଡିସ୍ ଓ ଗ୍ରୀସ୍ ପ୍ରଧାନମନ୍ତ୍ରୀ କାଇରିଆକୋଶ ମିତ୍ସୋତାକିସ୍ଙ୍କୁ ମଧ୍ୟ ଭେଟିବେ

ସେହି ନେତାମାନଙ୍କ ମଧ୍ୟରେ ଗୟାନା ସୁରିନାମ୍ ତ୍ରିନିଦାଦ୍ ଓ ଟବାଗୋର ନେତାମାନେ ମଧ୍ୟ ରହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଲାଗି ସେହି ଦେଶଗୁଡ଼ିକ ସହ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ସେ ସେମାନଙ୍କୁ ସାକ୍ଷାତ କରୁଛନ୍ତି ପ୍ରଧାନମନ୍ତ୍ରୀ ବେଲ୍ଜିୟମ୍ ନ୍ୟୁଜିଲାଣ୍ଡ ଆର୍ମେନିଆ ଓ ଇଷ୍ଟୋନିଆର ପ୍ରଧାନମନ୍ତ୍ରୀମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗରେ ଭାରତ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ପଷ୍ଟି କରିବା ହେଉଛି ଏହି ଉଚ୍ଚସ୍ତରୀୟ ବୈଠକଗୁଡ଼ିକର ମୂଳ ଲକ୍ଷ୍ୟ ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ଖ୍ରାଏଷ୍ଟଚର୍ଚ୍ଚ ଆକ୍ରମଣ ପରଠାରୁ ଶ୍ରୀ ମୋଦୀଙ୍କର ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କାସିନ୍ଦା ଆର୍ଡେର୍ଣ୍ଣଙ୍କ ସହ ଏହା ପ୍ରଥମ କଥାବାର୍ତ୍ତା ପ୍ରଧାନମନ୍ତ୍ରୀ ତାଙ୍କ ଏହି ଅବସରରେ ଶୋକବାର୍ତ୍ତା ଜଣାଇବା ସହ ସନ୍ତାସବାଦ ବିର୍ଦ୍ଧରେ ସମ୍ମିଳୀତ ଉଦ୍ୟମ ଉପରେ ତାଙ୍କ ସହ ଆଲୋଚନା କରିଛନ୍ତି

ଜାତିସଂଘରେ ଯେତେ ଶୀଘ୍ର ସମ୍ଭବ ବ୍ୟାପକ ସଂସ୍କାର ଅଣାଯିବା ପ୍ରତି ସେମାନେ କଥାବାର୍ତ୍ତା କରିଛନ୍ତି ଚଳିତ ଅଧିବେଶନରେ ବିଭିନ୍ନ ପ୍ରତିବନ୍ଧକ ଥିବା ସତ୍ତ୍ୱେ ଜାତିସଂଘରେ ଖ୍ରବ୍ ଶୀଘ୍ର ସଂସ୍କାର ଅଣାଯାଇ ପାରିବ ବୋଲି ନେତାମାନେ ଆଶାବ୍ୟକ୍ତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଚୀନ୍ କୁଏତ୍ ଓ ବେଲାରୁଷ ସମେତ ଆହୁରି ଅନେକ ଦେଶର ନେତାମାନଙ୍କୁ ମଧ୍ୟ ସାକ୍ଷାତ୍ କରିଛନ୍ତି ସେ ମଧ୍ୟ ଉପସାଗରୀୟ ସହଯୋଗ ପରିଷଦର ନେତାମାନଙ୍କ ସହ କଥାବାର୍ଭା କରିଛନ୍ତି ବୈଦେଶିକ ସମ୍ପର୍କ କାର୍ଯ୍ୟକ୍ରମ ପରିଷଦରେ ଶ୍ରୀ ଜୟଶଙ୍କର ପାକିସ୍ତାନର ସମାଲୋଚନା କରି କହିଛନ୍ତି ପାକିସ୍ତାନ ଭଳି ବିଶ୍ୱରେ ଏମିତି କୌଣସି ଦେଶ ନାହିଁ ଯିଏ ସନ୍ତାସବାଦକୁ ଖୋଲାଖୋଳି ଭାବେ ସାହାଯ୍ୟ ଓ ସମର୍ଥନ ଯୋଗାଉଛି ପିଏମ୍ ସିଇଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଆସି ପ୍ରଞ୍ଜି ନିବେଶ କରିବା ପାଇଁ ବିଶ୍ୱର ପ୍ରମୁଖ ଉଦ୍ୟୋଗପତିମାନଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ଗତକାଲି ନ୍ୟୟର୍କରେ ସିଇଓମାନଙ୍କର ଏକ ଗୋଲଟେବଲ୍ ବୈଠକରେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କ ଏହି ଆମନ୍ତ୍ରଣ ଜଣାଇଛନ୍ତି ବିଭିନ୍ନ ଦେଶର ସିଇଓମାନେ ଭାରତରେ ପ୍ରଞ୍ଜିନିବେଶ କରିବାକ୍ ମଧ୍ୟ ଆଗ୍ରହ ପ୍ରକାଶ କରିଥିବାର ଜଣାପଡ଼ିଛି ନ୍ୟୁୟର୍କରେ ସାୟାଦିକମାନଙ୍କୁ ଏ ସଂକ୍ରାନ୍ତରେ ସ୍ବଚନା ଦେଇ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଶିକ୍ୟ ବିକାଶ ବିଭାଗ ସଚିବ ଗୁରୁପ୍ରସାଦ ମହାପାତ୍ର କହିଛନ୍ତି ଆଇଟି ଖୁଚୁରା ଖାଦ୍ୟ ପ୍ରକ୍ରିୟାକରଣ ଶକ୍ତି ଏରୋସ୍େସ୍ ଓ ପ୍ରତିରକ୍ଷା ଆଦି କ୍ଷେତ୍ରର କମ୍ପାନୀଗୁଡ଼ିକର ସିଇଓମାନେ ସେହି ବୈଠକରେ ଯୋଗ ଦେଇଥିଲେ

ଶ୍ରୀ ମହାପାତ୍ର କହିଛନ୍ତି ସେହିସବୁ କମ୍ପାନୀଗୁଡ଼ିକର୍ ଭାରତରେ ପ୍ରଞ୍ଜିନିବେଶ ହେବାର ଆଶା କରାଯାଉଛି ଏବଂ ସେମାନେ ସେମାନଙ୍କର ପ୍ରଞ୍ଜିନିବେଶ ଯୋଜନା ବିଷୟରେ ପ୍ରଙ୍ଗାନ୍ଦ୍ରପ୍ରଙ୍ଗ ଆଲୋଚନା କରିଛନ୍ତି

ସେ କହିଛନ୍ତି ଗାନ୍ଧିକୀଙ୍କର ଏହିସବୁ ଚିନ୍ତାଧାରାର ଆଜିବି ସମଗ୍ର ବିଶ୍ୱରେ ପ୍ରାସଙ୍ଗିକତା ରହିଛି ଶ୍ରୀ କୋବିନ୍ଦ ନ୍ତଆଦିଲ୍ଲୀରେ ମାନବିକ ଓ ସାମାଜିକ ବିକାଶ ପାଇଁ ଆଧ୍ୟାତ୍ଲିକତା ସଂକ୍ରାନ୍ତ ଏକ ଜାତୀୟ ଆଲୋଚନାଚକ୍ରରେ ଉଦ୍ବୋଧନ ଦେଲାବେଳେ ଏହା କହିଛନ୍ତି

ଜଳବାୟୁ ପରିବର୍ତ୍ତନ ଉପରେ ଚିନ୍ତା ପ୍ରକଟ କରି ଏହା ମାନବଜାତି ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ବୋଲି ସେ ଦର୍ଶାଇଛନ୍ତି ଭିପି ପୁଣେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଦେଶର ଐତିହାସିକ ସ୍ଥଳୀଗୁଡ଼ିକର ସଂରକ୍ଷଣ ଦିଗରେ ଅବଦାନ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଖ୍ୟାତ ପ୍ରତ୍ତତ୍ତ୍ୱବିତ୍ ତଥା ଐତିହାସିକ ଡକୁର ଜିବି ଡେଗ୍ଲୁର୍କର୍କୁ ପୁଣ୍ୟ ଭ୍ରୁଷଣ ପୁରସ୍କାରରେ ସମ୍ମାନୀତ କରିବା ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ନାଇଡ଼ କହିଛନ୍ତି ଐତିହ୍ୟ ସ୍ଥଳୀଗ୍ରଡ଼ିକର ସୁରକ୍ଷା କରିବା କେବଳ ସରକାରଙ୍କର ଦାୟିତ୍ୱ ନୁହେଁ ଏହା ମଧ୍ୟ ନାଗରିକମାନଙ୍କର ଦାୟିତ୍ୱ

ସେମାନଙ୍କୁ ଅଯୋଗ୍ୟ ଘୋଷଣା କରି ପୂର୍ବତନ ବାଚସ୍କତି କେଆର୍ ରମେଶ କୁମାର ଦେଇଥିବା ନିର୍ଦ୍ଦେଶକକୁ ବିଧାୟକମାନେ ଚ୍ୟାଲେଞ୍ଜ କରିଥିଲେ ଖଣ୍ଡପୀଠ ମାମଲାର ସମ୍ପର୍ଣ୍ଣ ଶୁଣାଣି କରି ଏହା ଉପରେ ନିଷ୍ପଭି ନେବା ବିଷୟରେ ଜଣାଇବା ପରେ ବରିଷ୍ଣ ଓକିଲ ରାକେଶ ଦ୍ୱିବେଦୀ କହିଥିଲେ ଉପନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ସେ ନିର୍ବାଚନ କମିଶନଙ୍କୁ କହିବେ କଂଗ୍ରେସ ନେତା ସିଦ୍ଧରମୟା ଓ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକମାନଙ୍କ ପକ୍ଷରୁ କୋର୍ଟ୍ରେ ହାଜର ହୋଇଥିବା ଓକିଲମାନେ ଉପନିର୍ବାଚନ ସ୍ଥଗିତ ରଖାଯିବା ନିଷ୍ପଭି ଉପରେ ସେମାନଙ୍କର କୌଣସି ଆପତ୍ତି ନାହିଁ ବୋଲି କଶାଇଥିଲେ

ଏସ୍ସି ଅଯୋଧ୍ୟା ଅଯୋଧ୍ୟା ଜମି ବିବାଦ ମାମଲାରେ ଯୁକ୍ତି ଉପସ୍ଥାପନ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଦେବାକୁ ସୁପ୍ରିମ୍କୋର୍ଟ ଅଯୋଧ୍ୟା ଜମିବିବାଦ ମାମଲା ସହ ସମ୍ପୁକ୍ତ ସବୁ ପକ୍ଷକୁ ନିର୍ଦ୍ଦେଶ ଦେଇଛନ୍ତି

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗର ଯୁକ୍ତି ଉପରେ ସେମାନଙ୍କର ଯୁକ୍ତି ସମ୍ପୂର୍ଣ୍ଣ କରିବାକୁ ସୁପ୍ରିମ୍କୋର୍ଟ ମୁସଲମାନ ସମ୍ପ୍ରଦାୟର ପକ୍ଷଗୁଡ଼ିକୁ କହିଛନ୍ତି କୋର୍ଟ୍ କହିଛନ୍ତି ଅକ୍ଟୋବର ମାସରେ ଅନେକ ସରକାରୀ ଛୁଟି ପଡ଼ୁଥିବାରୁ ହିନ୍ଦୁ ପକ୍ଷଗୁଡ଼ିକର କେବଳ ଜଣେ ଓକିଲଙ୍କୁ ଜବାବସୁଆଲ ପାଇଁ ଅନୁମତି ଦିଆଯିବ

ଗତକାଲି ବରିଷ୍ଠ ଓକିଲ ମିନାକ୍ଷୀ ଅରୋରା ମୁସଲମାନ ସମ୍ପ୍ରଦାୟର ପକ୍ଷଗୁଡ଼ିକର କୋର୍ଟ୍ରେ ପ୍ରତିନିଧିତ୍ୱ କରି ଏଏସ୍ଆଇ ରିପୋର୍ଟ ଉପରେ ପ୍ରଶ୍ରବାଚୀ ଉଠାଇଥିଲେ

ଉଭୟ ସେଭିଂ ଆକାଉଣ୍ଟ ଓ କରେଣ୍ଟ ଆକାଉଣ୍ଟ ପାଇଁ ଏହି ନିୟମ ଲାଗୁ ହେବ ବାକି ସବୁ ନିୟମ ଉପରେ ରିଜର୍ଭ ବ୍ୟାଙ୍କ୍ ତାର ପୂର୍ବ ନିଷ୍ପଭିଗୁଡ଼ିକୁ ଅପରିବର୍ତ୍ତ ରଖିଛି

ଜମାକାରୀମାନଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ୍ ତାହାର ପୂର୍ବ ନିର୍ଦ୍ଦେଶରେ ଏହି କୋହଳତା ଆଣିଛି ଇତିମଧ୍ୟରେ ପୂର୍ବତନ ବିଜେପି ଏମ୍ପି କିରିଟ୍ ସୋମାୟା ଓ ଆହୁରି ଅନେକ ଜମାକାରୀ ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ୍ର ବଡ଼ବଡ଼ ଅଫିସରମାନଙ୍କ ବିରୁଦ୍ଧରେ ପୁଲିସ୍ରେ ଅଭିଯୋଗ କରିଛନ୍ତି ସେମାନେ ମଧ୍ୟ ହାଉସିଂ ଡେଭ୍ଲପ୍ମେଣ୍ଟ ଆଣ୍ଡ ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ ବିରୁଦ୍ଧରେ ପୁଲିସ୍ରେ ଅଭିଯୋଗ କରିଛନ୍ତି

ପୁଲିସ୍ର କହିବା ଅନୁସାରେ ଶ୍ରୀ ସୋମାୟା ମୁମ୍ୟାଇ ପୁଲିସ୍ର ଅର୍ଥନୈତିକ ଅପରାଧ ଶାଖାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ

ସରକାରୀ ସ୍ନତ୍ରରୁ ମିଳିଥିବା ଖବର ଅନୁସାରେ ଶ୍ରୀନଗରରେ ତାଙ୍କର ରହଣୀ ସମୟରେ ସେ ରାଜ୍ୟର ଦୂର୍ଗମ ଅଞ୍ଚଳ ଓ ନିୟନ୍ତ୍ରଣ ରେଖା ନିକଟସ୍ଥ ଅଞ୍ଚଳର ନିରାପତ୍ତା ପରିସ୍ଥିତିର ସମୀକ୍ଷା କରିବେ ଓ ଜାଞ୍ଗୁ କାଶ୍ମୀରରେ ବିକାଶ ମୂଳକ କାର୍ଯ୍ୟଗୁଡ଼ିକର ତଦାରଖ କରିବେ ଇତିମଧ୍ୟରେ କାଶ୍କୀର ଉପତ୍ୟକାର ଅଧିକାଂଶ ଅଞ୍ଚଳରୁ କଟକଶା ପ୍ରତ୍ୟାହାର କରିନିଆଯାଇଛି ଏପର୍ଯ୍ୟନ୍ତ ଉପତ୍ୟକାର କକିଣସି ଭାଗରେ କକିଣସି ପ୍ରକାରର ଅପ୍ରୀତିକର ଘଟଣା ଘଟିଥିବାର ଖବର ମିଳିନାହିଁ

ଶ୍ରୀନଗର ଓ ଅନ୍ୟାନ୍ୟ ସ୍ଥାନରେ ଲୋକମାନଙ୍କର ଚଳପ୍ରଚଳ ଓ ଯାନବାହନ ଚଳାଚଳ ସ୍ୱାଭାବିକ ରହିଛି କ୍ୟାବ୍ ଆମ୍ଭୁଲାନ୍ୱ ହୱିଟାଲ୍ ଗାଡ଼ି ଏବଂ ଅଟୋ ରିକ୍ସା ପ୍ରଭୂତି ରାସ୍ତାରେ ଚଳାଚଳ କରିଥିବାର ଦେଖିବାକୁ ମିଳିଛି